ବନ୍ଦ ଡାକରାକୁ ସହରର ବିଭିନ୍ନ ସଂଗଠନ ସମର୍ଥନ ଜଣାଇଥିବା ଜଣାପଡ଼ିଛି

ଏହି ମାମଲାଟି ବିଚାରାଧୀନ ଥିବା ବେଳେ କେନ୍ଦ୍ର ସରକାର କଟକ ଆଞ୍ଞଳିକ କାର୍ଯ୍ୟାଳୟକୁ କୋଲକାତା ଅଫିସ୍ ସହ ମିଶାଇବା ପାଇଁ ବିଙ୍କପ୍ତି ଜାରି କରିଛନ୍ତି

ସୂଚନା ଯୋଗ୍ୟ ଗୁଶିଗାରେଡି ସନ୍ଦେହରେ ସେହି ଗାଁର ଚିନ୍ତାମଣି ବରିହା ଓ ତାଙ୍କ ପତ୍ନୀ ରୁକ୍କଶୀ ବରିହାଙ୍କୁ ଗାଁର କିଛି ଲୋକ ହତ୍ୟା କରିଥିବା ତାଙ୍କ ପୁଅ ରମେଶ ଅଭିଯୋଗ କରିଥିଲେ ମୂତ ଦେହ ବ୍ୟବଛେଦ ହୋଇ ପାଟଣାଗଡ ମେଡିକାଲରେ ପଡିରହିଥିଲା

ସୁଦୂଶ୍ୟ ତୋରଣ ଓ ସାକସଜାରେ ପୂଜାମଣ୍ଡପ ଗୁଡିକ ଖୁବ୍ ଆକର୍ଷଣୀୟ ହୋଇଛି ସେହିପରି ଅନୁଗୋଳ ରାଉରକେଲା ଝାରସୁଗୁଡ଼ା ତାଳଚେରଠାରେ ବିଶ୍ୱକର୍ମାଙ୍କର ପ୍ରକା ଉହବ ଆରମ୍ଭ ହୋଇଛି